ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷା ଫଳ

ସେ ସୁସ୍ଛ ଅଛନ୍ତି ଏବଂ ନିଜ ଘରେ ସଙ୍ଗରୋଧରେ ଥିବା ଜଣାଇଛନ୍ତି

ବୈଠକରୁ ମିଳିଥିବା ସୂଚନା ଅନୁସାରେ ଅଗଷ ଓ ସେପ୍ଯେମ୍ୟର ମାସରେ ସମସ୍ତ କ୍ଷେତ୍ରରେ ସୁଧାର ଆସିଛି

ସେହିପରି ଇସ୍ସାତ ଓ ଖଣିଜ କ୍ଷେତ୍ରରେ ମଧ୍ୟ ଯଥେଷ୍ ଉନୁତି ପରିଲକ୍ଷିତ ହୋଇଛି

ଗତକାଲି ଶ୍ରୀ ବେହେରାଙ୍କ ବିଭିନ୍ନ ସ୍ଚାନରେ ଥିବା ବାସଭବନକୁ ଭିଜିଲାନ୍ ବିଭାଗ ପକ୍ଷର୍ ଚଢାଉ କରାଯାଇ ଦେଢକୋଟି ଟଙ୍କାର ସ୍ରାବର ଓ ଅସ୍ତାବର ସମ୍ମଭି ଜବତ କରାଯାଇଥିଲା ତେବେ ତାଙ୍କୁ ଅଟକ ରଖାଯିବା ନେଇ ଭିଜିଲାନ୍ ଡିଏସପି ଅକ୍ଷୟ ମିଶ୍ର ସୂଚନା ଦେଇଛନ୍ତି

ସପ୍ତାହର ସୋମବାର ଓ ବୁଧବାର ଏୟାରଇଣ୍ଡିଆ ପକ୍ଷର୍ଠ ଏହି ବିମାନ ଚଳାଚଳ କରିବ

ଗତବର୍ଷ ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ବିମାନ ସେବା ଆର ହୋଇଥିଲା ତେବେ କୋଭିଡ କଟକଣା ପାଇଁ ଗତ ମାର୍ଚ୍ଚ ମାସରୁ ବିମାନ ସେବା ବନ୍ଦ ରହିଥିଲା

ଚଳିତବର୍ଷ କେବଳ ପ୍ନାଙ୍କ ପରିସରରେ ବିଶ୍ୱକର୍ମାଙ୍କ ମୂର୍ତି ବଦଳରେ ଫଟୋ ରଖି ବିଧି ପାଳନ କରାଯିବାକୁ ସ୍ପିର ହୋଇଛି କୌଣସି ତୋରଣ ଓ ଆଲୋକସଜା ନ କରିବାକୁ ନିଷ୍ବଉି ଗ୍ରହଣ କରାଯାଇଛି